ଏହାକୁ ପାଥେୟ କରି ସମ୍ମୁକ୍ତ ପୁଲିସ୍ ଅଧିକାରୀଙ୍କୁ ଆଗୁଆ ପଦୋନୃତି ପ୍ରଦାନ କରାଯିବ

ରାଜ୍ୟପାଳ ସମୟୋପଯୋଗୀ ପ୍ରାଥମିକ ଚିକିହା ଯୋଗାଇ ଦିଆଗଲେ ଅନେକ ଜୀବନ ବଞିପାରିବ ବୋଲି ରାକ୍ୟପାଳ ପ୍ରଫେସର ଗଣେଶୀଲାଲ୍ କହିଛନ୍ତି

ଗତକାଲି କେନ୍ଦ୍ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ସମନ୍ତୀ ଧର୍ମେନ୍ଦ ପ୍ରଧାନ ସେହି ଅଞ୍ଚଳ ପରିଦର୍ଶନ କରିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ସେଠାରେ ପାଇକ ରାଷ୍ଟ୍ରୀୟ ସ୍କାରକୀ ପ୍ରତିଷ୍ଠା ହେଲେ ସମଗ୍ର ଦେଶ ପାଇଁ ଏହା ଏକ ସ୍ୱତନ୍ତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ